ଯାତ୍ରୀମାନଙ୍କ ପାଇଁ ପୂର୍ବରୁ ଥିବା ପ୍ରବେଶ ଓ ପ୍ରସ୍ଛାନ ପଥକୁ ବଦଳାଯାଇଛି

ସେହିପରି ପ୍ରସ୍ଚାନ କରିବା ସମୟରେ ଷେସନ ସମ୍ମୁଖ କିମ୍ୟା ଡାହାଣପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି

ପିଲାଙ୍କର ପାଠ୍ୟକ୍ରମ ପ୍ରାୟତଃ ସରିଯାଇଛି

ସେତେବେଳେ ପୂର୍ବଭାରତ ରାକ୍ୟଗୁଡ଼ିକୁ ନେଇ ଭୂତାଣୁ ଉପରେ ଏଠାରେ ଗବେଷଣା କରାଯିବ

ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଷ୍ଟେସନ ବିମାନ ବନର ଓ ବସ୍ଷାଣ୍ଡ ଉପରେ ବି ନଜର ରଖାଯାଇଛି ସାମ୍ବାଦିକମାନଙ୍କୁ କହିଛନ୍ତି ଖୁବ୍ ଶୀଘ୍ର ହାଇଦରକୁ ଗିରଫ କରାଯିବ

ପାଣିପାଗ ଗତ କିଛିଦିନ ହେବ କାଳବୈଶାଖୀ ପ୍ରଭାବରୁ କେତେକ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି